ପ୍ରଥମଥର ପାଇଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ସଂକ୍ରମିତ ଲୋକଙ୍କ ସଂଖ୍ୟାଠାର୍ଚ ଅଧିକ ହୋଇଛି

ଆଇସିଏମ୍ଆର୍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟାବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛି

ଏହି କାର୍ଯ୍ୟକ୍ରମରେ ଏମ୍ସର ର୍ୟୁମାଟୋଲୋକି ବିଭାଗ ମୁଖ୍ୟ ଡକ୍କର ଉମାକୁମାର କହିଛନ୍ତି କରୋନା ସଂକ୍ରମଣର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରିପାରି ନାହିଁ ଭାରତୀୟ ସର୍ବସାଧାରଣ ସ୍ୱାସ୍ଥ୍ୟ ଫାଉଶ୍ଡେସନ ସଭାପତି ଡକ୍ଟର ଶ୍ରୀନାଥ ରେଡ୍ଡି କହିଛନ୍ତି କୋଭିଡ ନାଇଷ୍ଟିନ୍ କ୍ଷେତ୍ରରେ ଭାରତର ସ୍ଥିତି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ରହିଛି ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳୁଛି ଏଫ୍ଏମ୍ ପିଏସ୍ବି ଅର୍ଥମନ୍ତୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟ ସମ୍ପାଦନାର ସମୀକ୍ଷା କରିଛନ୍ତି ଏମ୍ଏସ୍ଏମ୍ଇ ଗୁଡ଼ିକୁ ଜରୁରୀକାଳୀନ ନିର୍ଣ୍ଣିତ ରଣ ପ୍ରଦାନ ଯୋଜନା ଅନୁସାରେ ଋଣ ପ୍ରଦାନ ବିଷୟର ଅର୍ଥମନ୍ତ୍ରୀ ସମୀକ୍ଷା କରିଛନ୍ତି

ଅର୍ଥମନ୍ତ୍ରୀ ରଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଏହାଛଡା ରଣ ପାଇବାକୁ ଯୋଗ୍ୟ ସମସ୍ତ ଏମ୍ଏସ୍ଏମ୍ଇ ଗୁଡ଼ିକୁ ଯେପରି ସହଜରେ ଋଣ ମିଳିପାରିବ ସେ ଦିଗରେ ଉଦ୍ୟମ କରିବାକୁ ମଧ୍ୟ ସେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଏହି ଯୋଜନାରେ କେବଳ ଏମ୍ଏସ୍ଏମ୍ଇ ଗୁଡ଼ିକୁ ରଣ ଦିଆଯିବାର ବ୍ୟବସ୍ଥା ରହିନାହିଁ ଏହାମଧ୍ୟରେ ଅନ୍ୟ କମ୍ପାନୀମାନେ ମଧ୍ୟ ଋଣ ପାଇପାରିବେ ସେ ଦୃଷ୍ଟିରୁ ଅନ୍ୟ କମ୍ପାନୀଗୁଡ଼ିକର ରଣ ଚାହିଦାର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରେସ୍ ସ୍ଟଚନା ବ୍ୟୁରୋ ଏହା ସମ୍ପର୍ଶ୍ଣ ଭିତ୍ତିହିନ ଓ ଅମ୍ଳଳକ ବୋଲି କହିଛି ଏଭଳି ଭିତ୍ତିହୀନ ଖବରଗୁଡ଼ିକୁ ଆଦେରି ବିଶ୍ୱାସ ନକରିବାକୁ ପିଆଇବି ସର୍ବସାଧାରଣକୁ ଅନୁରୋଧ କରିଛି ଗଭ୍ ସିଲାବସ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଚନ୍ତି କୋଭିଡ୍ ନାଇଷ୍ଟିନ୍ ଜନିତ ପରିସ୍ଥିତି ଓ ଅଭିଭାବକମାନଙ୍କଠାରୁ ବହୁଳ ସଂଖ୍ୟାରେ ଅନୁରୋଧ ଦୃଷ୍ଟିରୁ ଆସନ୍ତା ଶିକ୍ଷାବର୍ଷ ଲାଗି ପାଠ୍ୟକ୍ରମ କମ୍ କରିବା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ସମୟ କମ୍ କରିବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ବିଚାର କରୁଛି ଏକ ଟ୍ୱିଟ୍ କରି ଶ୍ରୀ ନିଶଙ୍କ ଏ ସଂକ୍ରାନ୍ତରେ ମତାମତ ଦେବାକୁ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତ୍ମାନଙ୍କୁ ଅନୁରୋଧ କରିଛନ୍ତି

ଏହାଛଡା କୋଭିଡ ହସ୍କିଟାଲ ଭାବେ ନାମିତ ହୋଇନଥିବା ଯେଉଁ ହସ୍କିଟାଲ ଗ୍ରଡ଼ିକ ସିଜିଏଚ୍ଏସ୍ ତାଲିକାଭୁକ୍ତ ହୋଇଛି ସେମାନେ ମଧ୍ୟ କୋଭିଡ ନାଇଣ୍ଟିନ୍ ସଂକ୍ରମିତ ମାନଙ୍କର ଚିକିତ୍ସା କରିବାକୁ କିମ୍ବା ସେମାନଙ୍କୁ ଭର୍ତ୍ତି କରିବାକୁ ମନା କରିପାରିବେ ନାହିଁ ସିଜିଏଚ୍ଏସ୍ ହିତାଧିକାରୀ ମାନଙ୍କର ସେମାନଙ୍କ ପାଇଁ ଧାର୍ଯ୍ୟ ଖର୍ଚ୍ଚ ଅନୁସାରେ ଏହି ହସ୍କିଟାଲ ଗୁଡ଼ିକରେ ଚିକିତ୍ସା କରାଯିବ ମନ୍ତ୍ରଣାଳୟ କହିଛି ଏହି ନିୟମାବଳୀ ପାଳନର ଲଙ୍ଘନ କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ପକ୍ଷରୁ ଆଜି ଏହି ସଂକ୍ରାନ୍ତରେ ସ୍ୱାସ୍ଥ୍ୟସେବା ସଂଗଠନ ଏଚ୍ସିଓ ଗୁଡ଼ିକୁ ନିର୍ଦ୍ଦେଶ କାରି କରାଯାଇଛି

ସେହି ବିମାନଟି ଗତ ରାତିରେ ଇନ୍ଦୋରସ୍ଥିତ ଦେବୀ ଅହଲ୍ୟାବାଇ ହୋଲକର ଆନ୍ତର୍କାତୀକ ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନବନ୍ଦର କର୍ତ୍ତ୍ୱପକ୍ଷମାନଙ୍କର କହିବା ଅନୁସାରେ ବିମାନଟି ପ୍ରଥମେ ଆସି ଦିଲ୍ଲୀରେ ଅବତରଣ କରିଥିଲା ଓ ସେଠାରେ କିଛି ଯାତ୍ରୀ ବିମାନରୁ ଓହ୍ଲାଇ ଯିବା ପରେ ଏହା ଇନ୍ଦୋରରେ ଆସି ପହଞ୍ଚଥିଲା ସମସ୍ତ ଯାତ୍ରୀଙ୍କର ଯାଞ୍ଚ କରାଯାଇଛି ଓ ସେମାନଙ୍କର ଆସବାବ ପତ୍ରଗୁଡ଼ିକୁ ସାନିଟାଇଜ କରାଯାଇଛି

ଏହି ସମୟ ମଧ୍ୟରେ ସେମାନଙ୍କର କୋଭିଡ ନାଇଷ୍ଟିନ୍ ପରୀକ୍ଷା କରାଯିବ

ସେମାନେ ନ୍ୟୁୟର୍କ ଇସ୍ତାନବୁଲ ଷକ୍ହୋମ୍ ଆବୁଧାବି ସିଙ୍ଗାପୁର ଦୋହା ମସ୍କାଟ୍ ଦୁବାଇ ଓ କୁଆଲାଲୁମ୍ପୁରରୁ ସ୍ୱଦେଶ ଫେରିଛନ୍ତି ଟ୍ୱିଟ୍ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ୍ ସିଂ ପୁରୀ ଏହି ବିଷୟରେ ଜଣାଇଛନ୍ତି ସେ କହିଛନ୍ତି ବନ୍ଦେ ଭାରତ ମିଶନରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯାଉଛି

ଟ୍ରାଇଫେଡ୍ ଆଡଭାଇଜରି କୋଭିଡ୍ ନାଇଣ୍ଟିନ୍ ଯୋଗୁଁ ଗରିବ ଓ କାମଧନ୍ଦା ହରାଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମରେ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଉତ୍ସାହ ଜନକ ସହଯୋଗ ମିଳୁଥିବାର ଜଣାପଡ଼ିଛି ଆଦିବାସୀ ବ୍ୟାପାର ମନ୍ତ୍ରଶାଳୟ ଅଧୀନସ୍ଥ ଟ୍ରାଇଫେଡ୍ ଛୋଟ ଛୋଟ ଜଙ୍ଗଲଜାତ ପଦାର୍ଥଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କହିଛି ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକ ସହଯୋଗ କରିବା ପାଇଁ ଆଗେଇ ଆସିବା ଉସାହ ଜନକ

ଏନ୍ସିଡବ୍ୟୁ ଚେୟାର ପସନ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନଙ୍କ ପାଖକୁ ଚିଠି ଲେଖି କୋଭିଡ୍ ନାଇଷ୍ଟିନ୍ ସମୟରେ ଗର୍ଭବତୀ ମହିଳାମାନଙ୍କର ଚିକିତ୍ସା ପାଇଁ ହସ୍କିଟାଲ୍ଗୁଡ଼ିକ ଦ୍ୱାରା ମନା କରାଯିବା ବିଷୟରେ ଜଣାଇଛନ୍ତି ଏହାଦ୍ୱାରା ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ଶ୍ରୀମତୀ ଶର୍ମା ତାଙ୍କର ଚିଠିରେ କହିଛନ୍ତି ଗର୍ଭବତୀ ମହିଳାମାନଙ୍କ ପ୍ରସ୍ତୀ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଆୟୁଲାନ୍ୱ ନାହିଁ ଓ ସେମାନଙ୍କୁ ଅନେକ ସ୍ଥଳେ ହସ୍କିଟାଲ୍ରେ ଭର୍ତ୍ତି କରିବାକୁ ମନା କରାଯାଉଥିବା ଘଟଣାମାନ ନଜରକୁ ଆସିଛି ଏ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କୋଭିଡ୍ ବ୍ୟତୀତ ଅନ୍ୟ ଆୟୁଲାନ୍ନ ସେବା ଯୋଗାଣକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କମିଶନ ପକ୍ଷରୁ ଅନୁରୋଧ କରାଯାଇଛି ରାଜ୍ୟ ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଭାଗକୁ ଏ ଦିଗରେ ସଚେତନ କରାଇପାରିବେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ହେଲ୍ସଲାଇନ୍ ନମ୍ଘର ସ୍ଥାପନ ଲାଗି ମଧ୍ୟ ଶ୍ରୀମତୀ ଶର୍ମା ଅନୁରୋଧ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ମନ୍ତ୍ରଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବିଜ୍ଞପ୍ତି ଜାରି କରାଯାଇଛି